ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ସମୟରେ ଭାରତ ଜାପାନ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି ଉଭୟ ଦେଶ ମଧ୍ୟରେ ଆଗକୁ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ଜାରି ରଖିବାପାଇଁ ଉଭୟ ନେତା ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି ଉଭୟ ନେତା ଆପୋଷ ସ୍ୱାର୍ଥ ବିକଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଚଳିତ ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେଉଥିବା ଭାରତ ଜାପାନ ବାର୍ଷିକ ଶୀର୍ଷ ବୈଠକରେ ଯୋଗ ଦେବାପାଇଁ ଶ୍ରୀ ଆବେଙ୍କ ଭାରତ ଗସ୍ତକୁ ଶ୍ରୀ ମୋଦି ଅପେକ୍ଷା କରିବେ ବୋଲି କହିଛନ୍ତି

ଏହି ଶୀର୍ଷ ବୈଠକ ଅବସରରେ ସେ ବଡ଼ ବଡ଼ ଭାଗିଦାରୀ ରାଷ୍ଟ୍ରର ନେତାମାନଙ୍କ ସହ କଥାବାର୍ତ୍ତା କରିବେ ଆସନ୍ତାକାଲି ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ସାକ୍ଷାତ୍ କଲାବେଳେ ଦ୍ୱିପକ୍ଷୀୟ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବର୍ତ୍ତମାନ ଦ୍ରତ ପରିବର୍ତ୍ତନଶୀଳ ବିଶ୍ୱରେ ନିୟମଭିତ୍ତିକ ଅନ୍ତର୍କାତିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାପାଇଁ ବହୁପାକ୍ଷିକ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଭାରତର ସମର୍ଥନକୁ ଶ୍ରୀ ମୋଦି କଥାବାର୍ତ୍ତାବେଳେ ଦେହରାଇବେ

ସେ କହିଛନ୍ତି ଦେଶର ଲୋକମାନେ ତାଙ୍କୁ ଦେଇଥିବା ବିପୁଳ ଜନାଦେଶ ପ୍ରଗତି ଓ ସ୍ଥିରତା ଜାରି ରଖିବା ଲାଗି ଆଭିମୁଖ୍ୟ ବୋଲି ସେ ସର୍ବଦା ମନେରଖିବେ

ହୋମ୍ ମିନିଷ୍ଟର୍ସ ଭିଜିଟ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଶ୍ରୀନଗରର ମିଳିତ ବାହିନୀ ସଦର କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ଓ ନିରାପତ୍ତା ପରିସ୍ଥିତି ସମୀକ୍ଷା କରୁଛନ୍ତି ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ୍ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ରାଜ୍ୟର ପ୍ରଶାସିନକ ଅଧିକାରୀଗଣ ନିରାପତ୍ତା ଓ ଗ୍ରଇନ୍ଦା ବିଭାଗର ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି ଆଜି ସକାଳେ ଶ୍ରୀ ଶାହା ଇନ୍ସେକୁର ଅର୍ସଦ୍ ଖାଁଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ

ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ଦେଶର ନିରାପତ୍ତା ପାଇଁ ତାଙ୍କର ବଳିଦାନ ଅନେକଙ୍କର ଜୀବନ ରକ୍ଷା କରିଛି ଏବଂ ସାରା ଦେଶ ଅର୍ସଦ ଖାଁଙ୍କ ବୀରତ୍ୱ ଓ ସାହସ ପାଇଁ ଗର୍ବ ଅନୁଭବ କରୁଛି ଶ୍ରୀ ଶାହା ସରପଞ୍ଚ ଓ ନାଗରିକ ପ୍ରତିନିଧିମାନଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସୂଚୀ ରହିଛି ଗତକାଲି ପ୍ରଥମ ଦିନରେ ଅମରନାଥ ଯାତ୍ରା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ସେ ସମୀକ୍ଷା କରିଥିଲେ

ଓସାକାରେ ଦୂରଦର୍ଶନ ନ୍ୟୁଜ୍ ସହ କଥାବାର୍ତ୍ତାବେଳେ ଶ୍ରୀ ପ୍ରଭୁ କହିଛନ୍ତି ମୋଦିଙ୍କ ନେତୃତ୍ୱରେ ଭାରତ କଳାଧନ ସନ୍ତସବାଦୀ ଓ ଅର୍ଥନୈତିକ ଅପରାଧ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରିବ ସେ କହିଛନ୍ତି ଅର୍ଥନୈତିକ ଅପରାଧୀମାନଙ୍କ ବିରୋଧରେ ଦେଶଗୁଡ଼ିକ ଏକତ୍ରିତା ହେବା ଉଚିତ ଏବଂ ସେହି ଅପରାଧୀମାନଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ କରିବାର ଆବଶ୍ୟକତା ରହିଛି

ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଉତ୍ତର ଦେଲାବେଳେ ଶ୍ରୀ ମୋଦୀ କହିଛନ୍ତି ଦେଶରେ ସ୍ଥିର ସରକାର ପାଇଁ ଲୋକମାନଙ୍କର ଇଚ୍ଛାର ଏହା ପ୍ରତିଫଳନ ଦେଶସେବା ପାଇଁ ତାଙ୍କ ପୁଣିଥରେ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଭଳି ଏକ ବୃହତ୍ ଗଣତନ୍ତ୍ର ରାଷ୍ଟ୍ରରେ ଲୋକମାନେ ଯଥେଷ୍ଟ ସଚେତନ ଥିବା ଏକ ଗର୍ବର ବିଷୟ ଶ୍ରୀ ମୋଦୀ କହିଛନ୍ତି ବିଜେପି ଓ ତାର ଅଂଶିଦାର ଦଳଗୁଡ଼ିକ ନିର୍ବାଚନରେ ଜିତିବା ଦ୍ୱାରା ଦେଶ ଓ ଗଣତନ୍ତର କ୍ଷତି ହୋଇଛି ବୋଲି କେତେକ ବ୍ୟକ୍ତିବିଶେଷଙ୍କ ମତ ଯୋଗୁଁ ସେ ଦ୍ରୁଖିତ ଏଭଳି ମତାମତ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଚନ୍ତି ଭୋଟ୍ ଦାତାମାନଙ୍କ ନିଷ୍ପଭି ପ୍ରତି ପ୍ରଶ୍ରବାଚୀ ଉଠାଇବା ଉଚିତ୍ ନ୍ରହେଁ କଂଗ୍ରେସର ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ ହାରିଯିବା ସହ ଦେଶ ହାରିଯିବା ସମାନ କି ସେ କହିଛନ୍ତି ଅହଂକାର ସୀମା ରହିଛି

କେବଳ ଗଶମାଧ୍ୟମ ଯୋଗୁଁ ବିଜେପି ଜିତିଛି ବୋଲି କହିବା ମଧ୍ୟ ଅତି ଆଶ୍ଚର୍ଯ୍ୟର ବିଷୟ କେତେକ ବ୍ୟକ୍ତି ଇଭିଏମ୍ ବିଷୟ ସଭାଗୃହରେ ଉହ୍ରାପନ କରୁଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭୋଟ୍ଦାତାମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଶୁଭସଂକେତ ସମୟ ଓ ଅର୍ଥ ସଞ୍ଚୟ ସହ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ସବୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି

ଭାରତ ନେଟ୍ ପ୍ରକଳ୍ପ ଅଧୀନରେ ଦେଶର ଅଢେଇ ଲକ୍ଷ ଗ୍ରାମପଞ୍ଚାୟତକୁ ବ୍ରଡ୍ବ୍ୟାଣ୍ଡ୍ ସେବା ଯୋଗାଇ ଦେବାର ଲକ୍ଷ୍ୟ ରହିଛି

ଏଲ୍ଏସ୍ ୟୁଏନ୍ଏସ୍ସି ସମ୍ପ୍ରସାରିତ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମ୍ବରଲୀଧରନ୍ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ପାଇଁ ଚାଲିଥିବା ଆନ୍ତଃ ସରକାରୀ କଥାବାର୍ତ୍ତାରେ ଭାରତ ସକ୍ରିୟତାର ସହ ଅଂଶଗ୍ରହଣ କରୁଛି ସେ କହିଛନ୍ତି ଦ୍ୱିପକ୍ଷୀୟ ଓ ବହୁପାକ୍ଷିକ ମଞ୍ଚଗୁଡ଼ିକୁ ବ୍ୟବହାର କରି ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ କୋର୍ସୋର୍ରେ ଉଦ୍ୟମ ଚଳାଇଛି

ଦେଶରେ ଜଳ ସଙ୍କଟର ଆହ୍ୱାନ ସମ୍ପର୍କରେ ରାଜ୍ୟସଭାରେ ଏକ ସ୍ୱବ୍ଧକାଳୀନ ଆଲୋଚନାରେ ଉତ୍ତର ଦେଇ ଶ୍ରୀ ଶେଖାଓ୍ୱତ୍ କହିଛନ୍ତି କଳସମସ୍ୟା ଦୂର କରିବାପାଇଁ ଏକ ସମଷ୍ଟିଗତ ଆଭିମୁଖ୍ୟ ରହିଛି ସେ କହିଛନ୍ତି ଭୂତଳ ଜଳ ସଞ୍ଚୟ ଓ ସଂରକ୍ଷଣ ଦେଶର ପରମ୍ପରା ଏ ଦିଗରେ ବ୍ୟକ୍ତିବିଶେଷଙ୍କ ଉଦ୍ୟମ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ଦେଶର ବିଭିନ୍ନ ସ୍ଥାନରେ ଭୂତଳ ଜଳ ହ୍ରାସ ବିଷୟ ପ୍ରତି ସେ ଉଦ୍ବେଗ ପ୍ରକାଶ କରିଛନ୍ତି

ରାଜ୍ୟସଭାରେ ଅତିରିକ୍ତ ପ୍ରଶ୍ୱଗୁଡ଼ିକର ଉତ୍ତର ଦେବାକୁ ଯାଇ ଶ୍ରୀମତୀ ସୀତାରମଣ କହିଛନ୍ତି ଆଞ୍ଚଳିକ ଭାଷାରେ ବ୍ୟାଙ୍କ୍ ପରୀକ୍ଷାଗ୍ରଡ଼ିକ କରିବାପାଇଁ ଅନେକ ଅନୁରୋଧ ପତ୍ର ମିଳିଛି

ମନ୍ କୀ ବାତ୍ ଆସନ୍ତା ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଲୋକମାନଙ୍କୁ ଉଦ୍ବୋଧନ ଦେବେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ

ନିଶା ଔଷଧ ସେବନ ଏକ ମନୋସାମାଜିକ ଓ ଚିକସ୍ଥା ସମସ୍ୟା ବୋଲି ସେ ଦର୍ଶାଇଥିଲେ ଏବଂ ଏହା ଯୁବକମାନଙ୍କ ଜୀବନକ୍ ଅନ୍ଧକାରମୟ କରିବା ସଙ୍ଗେ ସଙ୍ଗେ ଧ୍ୱଂସ ଆଡ଼କୁ ନେଇଥାଏ ବୋଲି କହିଥିଲେ